ରାଜ୍ୟ ସରକାର ଡାକ୍ତରମାନଙ୍କର ସମସ୍ତ ଦାବିକୁ ଗ୍ରହଣ କରିଛନ୍ତି ଜାମ୍ମ କାଶ୍ରୀରରେ ଜଣେ ସେନାବାହିନୀ ଅଫିସର୍ ଶହୀଦ୍ ହୋଇଛନ୍ତି

ଲୋକସଭା ଓଥ ନବନିର୍ବାଚିତ ଲୋକସଭା ସଦସ୍ୟମାନଙ୍କ ଶପଥଗ୍ରହଣ ସହ ନୂଆ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ତଥା ଲୋକସଭା ନେତା ନରେନ୍ଦ୍ର ମୋଦୀ ପ୍ରଥମେ ଶପଥଗ୍ରହଣ କରିଥିଲେ ଶପଥଗ୍ରହଣ କରିସାରି ପ୍ରଧାନମନ୍ତ୍ରୀ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜନାଥ ସିଂହ ଅମିତ ଶାହା ନୀତିନ ଗଡ଼କରୀ ଡିବି ସଦାନନ୍ଦ ଗୌଡ଼ା ରବିଶଙ୍କର ପ୍ରସାଦ ସ୍କୃତି ଇରାନୀ ଓ ସନ୍ତୋଷ ଗଙ୍ଗୱାର୍ଙ୍କ ସମେତ କ୍ୟାବିନେଟ୍ ମନ୍ତ୍ରୀମାନେ ଶପଥଗ୍ରହଣ କରିଛନ୍ତି ଅସ୍ଥାୟୀ ବାଚସ୍କତି ଡକୁର ବୀରେନ୍ଦ୍ର କୁମାର ସଦସ୍ୟମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ଶ୍ରୀପଦ ନାୟକ ଓ ଅଶ୍ୱିନୀ କ୍ରୁମାର ଚୁବେ ସଂସ୍କୃତରେ ଶପଥପାଠ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ପରେ କଂଗ୍ରେସର ଶ୍ରୀ ସ୍ବରେଶ ଦ୍ୱିତୀୟ ସଦସ୍ୟ ଭାବେ ଶପଥଗ୍ରହଣ କରିଥିଲେ

ସପ୍ତଦଶ ଲୋକସଭାର ପ୍ରଥମ ଅଧୀବେଶନ ଆରମ୍ଭ ଅବସରରେ ସଦସ୍ୟମାନେ କିଛି ସମୟ ପାଇଁ ନିରବ ପ୍ରାର୍ଥନା କରିଥିଲେ ମଧ୍ୟାହୁ ବିରତି ପରେ ଲୋକସଭାର କାର୍ଯ୍ୟଧାରା ଆରମ୍ଭ ହେବା ସମୟରେ ବିହାର ଛତିଶଗଡ଼ ଦିଲ୍ଲୀ ଓ ଗୁଜରାତରୁ ନିର୍ବାଚିତ ସଦସ୍ୟମାନେ ଶପଥ ନେଇଥିଲେ ସେମାନଙ୍କ ମଧ୍ୟରେ କୌଶଳେନ୍ଦ୍ର କୁମାର ଚିରାଗ ପାଶୱାନ୍ ସୁଶୀଲ କୁମାର ସିଂହ ଗୌତମ ଗମ୍ଭୀର ମିନାକ୍ଷୀ ଲେଖି ଗୀତାବେନ୍ ରାଥଓ୍ୱା ଓ ମନ୍ସୁଖ୍ ଭାଇ ବାସବ ଥିଲେ ଏହି ସମୟରେ ପ୍ରିକାଇଡିଂ ଅଫିସର୍ କୋଡ଼ିକୁନିଲ୍ ସୁରେଶ ଅଧ୍ୟକ୍ଷତା କରିଥିଲେ ଝାଡ଼ଖଣ୍ଡ କାଞ୍ଗୁ କାଶ୍ମୀର ହିମାଚଳପ୍ରଦେଶ ହରିଆଣା ଦିଲ୍ଲୀ କର୍ଣ୍ଣାଟକ ଓ କେରଳରୁ ନିର୍ବାଚିତ ସଦସ୍ୟମାନେ ମଧ୍ୟ ଶପଥ ନେଇଛନ୍ତି ସେମାନଙ୍କ ମଧ୍ୟରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏନ୍ସିର ଫାରୁକ ଅବଦୁଲ୍ଲା ବିଜେପି ନେତା ଜୟନ୍ତ ସିହ୍ନା ମନୋଜ ତିୱାରୀ ଓ ତେଜସ୍ୱୀ ସୁର୍ୟା ଥିଲେ ସର୍ବଶେଷ ଖବର ମିଳିବା ବେଳକୁ ସଦସ୍ୟମାନଙ୍କର ଶପଥଗ୍ରହଣ ଜାରିଥିଲା ପିଏମ୍ ପାର୍ଲାମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାର୍ଲାମେଣ୍ଟ ଅଧିବେଶନ ସମୟରେ ସବୁ ରାଜନୈତିକ ଦଳମାନେ ବିତର୍କରେ ଅଂଶଗ୍ରହଣ କରିବେ ବୋଲି ଆଜି ଆଶାବ୍ୟକ୍ତ କରିଛନ୍ତି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ସଂସଦୀୟ ଗଣତନ୍ତ୍ରରେ ବିରୋଧୀ ଦଳର ଭୂମିକା ଓ ଏକ ସକ୍ରିୟ ବିରୋଧୀ ଦଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେ କହିଛନ୍ତି ବିରୋଧୀ ଦଳମାନେ ସେମାନଙ୍କ ସଂଖ୍ୟାକୁ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ ସେମାନେ ସଭା କାର୍ଯ୍ୟରେ ସକ୍ରିୟତାର ସହ ଅଂଶଗ୍ହଣ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ଏମ୍ପିମାନଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସଦସ୍ୟମାନେ ନିରପେକ୍ଷ ମନଭାବ ସହ ବିଷୟଗୁଡ଼ିକ ଉପରେ ଚିନ୍ତା କରିବା ଉଚିତ୍ ଓ ଦେଶର ସାମ୍ବହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟକରିବା ଆବଶ୍ୟକ ନବଗଠିତ ଲୋକସଭାକୁ ଅଧିକ ସଂଖ୍ୟକ ମହିଳା ଏମ୍ପି ନିର୍ବାଚିତ ହୋଇ ଆସିଥିବାର୍ତ ସେ ସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେବେଳେ ପାଲାମେଣ୍ଟ ସୁରୁଖୁରୁରେ ଚାଲେ ସେତେବେଳେ ସରକାର ଦେଶର ଜନସାଧାରଣଙ୍କର ଆଶା ଓ ଆକାଂକ୍ଷାର ପ୍ରରଣରେ ସକ୍ଷମ ହୃଅନ୍ତି ବୋଲି ତାଙ୍କର ଅଭିଜ୍ଞତା କହୁଛି ଡବ୍ଲ୍ୟୁବି ଡକୁରସ୍ ମିଟିଂ ପଶ୍ଚିମବଙ୍ଗର ସରକାରୀ ହସ୍କିଟାଲ୍ଗୁଡ଼ିକର ଆନ୍ଦୋଳନକାରୀ ଜୁନିୟର୍ ଡାକ୍ତରମାନେ ରାଜ୍ୟ ସରକାରଙ୍କ ସହ ଏକ ବୈଠକରେ ସେମାନଙ୍କର ସମସ୍ୟାଗ୍ରଡ଼ିକ ବିଷୟରେ ଆଲୋଚନା କରିଛନ୍ତି ବୈଠକ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଡାକ୍ତରମାନଙ୍କର ସମସ୍ତ ଦାବିଗ୍ରଡ଼ିକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ଓ ସେମାନଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦିଆଯିବ ମୁଖ୍ୟମନ୍ତ୍ରୀ ଜୁନିୟର୍ ଡାକ୍ତରମାନଙ୍କ ଉପରେ ଆକ୍ରମଣର ନିନ୍ଦା କରିଥିଲେ କ୍ରନିୟର୍ ଡାକ୍ତରମାନଙ୍କ ପ୍ରତିନିଧିମାନେ ସେମାନଙ୍କର ଧର୍ମଘଟ ବିଷୟରେ ଘୋଷଣା କରିବାର ଅନୁମାନ କରାଯାଉଛି

ଏସ୍ସି ଡକ୍ଟର ସେପ୍ଟି ସୁପ୍ରିମ୍କୋର୍ଟ କହିଛନ୍ତି ଦେଶର ସରକାରୀ ହସ୍କିଟାଲ୍ଗୁଡ଼ିକରେ ଡାକ୍ତରମାନଙ୍କ ସ୍ୱରକ୍ଷା ଓ ନିରାପତ୍ତା ସମ୍ଭନ୍ଧୀୟ ଏକ ଆବେଦନର ଆସନ୍ତାକାଲି ଶୁଣାଣି କରାଯିବ ଜଷ୍ଟିସ୍ ଦୀପକ ଗୁପ୍ତା ଓ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ଆସନ୍ତାକାଲି ଆବେଦନର ଶୁଣାଣି ପାଇଁ ରାଜି ହୋଇଛନ୍ତି ଏହି ଆବେଦନ ଗତ ଶୁକ୍ରବାର ଦିନ ଦାଏର କରାଯାଇଥିଲା ଡାକ୍ତରମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଦେଶ ବ୍ୟାପୀ ସରକାରୀ ହସ୍କିଟାଲ୍ଗୁଡ଼ିକରେ ନିରାପତ୍ତାରକ୍ଷୀମାନଙ୍କୁ ମୁତୟନ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ପଣ୍ଟିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବା ଲାଗି ଆବେଦନରେ ଅନୁରୋଧ କରାଯାଇଛି ଏମ୍ସ୍ ଡକ୍ଲର ନୂଆଦିଲ୍ଲୀ ଏମ୍ସ୍ର କଣେ ଜୁନିୟର୍ ଡାକ୍ତରଙ୍କୁ ଟ୍ରୌମା ସେଣ୍ଟରଠାରେ ଆଜି ଭୋର୍ରୁ ମାରଧର କରାଯିବା ପରେ ଏମସ୍ର ଡାକ୍ତରମାନେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି ରୋଗୀମାନଙ୍କର ଚିକିତ୍ସା ପାଇଁ ସେମାନେ ପୂର୍ବରୁ ଧର୍ମଘଟରେ ଯୋଗ ନଦେବାକୁ ନିଷ୍ପଭି ନେଇଥିଲେ ଏମ୍ସ୍ର ଡାକ୍ତରମାନେ କ୍ୟାମ୍ପସ୍ ମଧ୍ୟରେ ଏକ ପ୍ରତିବାଦ ପଦନ୍ପାତ୍ରା କରିଛନ୍ତି

ଭିକ୍କୋରିଆ ସରକାରୀ ହସ୍କିଟାଲ୍ରେ ରେସିଡେଣ୍ଟ ଡାକ୍ତର ସଂଘର ସଦସ୍ୟମାନେ ଓପିଡି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମାନସିକ ସ୍ୱାସ୍ଥ୍ୟ ଓ ସ୍ନାୟୁ ବିଜ୍ଞାନ ଜାତୀୟ ପ୍ରତିଷ୍ଠାନ ଏବଂ କିଦ୍ୱାଇ କର୍କଟ ହସ୍କିଟାଲ୍ର ଡାକ୍ତରମାନେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଓପିଡି ସେବା ବାଧାପ୍ରାପ୍ତ ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଏସ୍ ପାଟିଲ୍ ଡାକ୍ତରମାନଙ୍କୁ ପ୍ରତିକାତ୍ମକ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିବେଦନ କରିଥିଲେ କିନ୍ତୁ ଡାକ୍ତରମାନେ ଏଥିପ୍ରତି କର୍ଷପାତ କରିନଥିଲେ ଆମ ସମ୍ଭାଦଦାତା କଣାଇଛନ୍ତି ଓପିଡିକୁ ଯାଇଥିବା ରୋଗୀମାନେ ଧର୍ମଘଟ ବିଷୟରେ ଅବଗତ ନ ଥିବାରୁ ଓପିଡି ସେବାର୍ତ ବଞ୍ଚିତ ହୋଇଛନ୍ତି

ଭାରତୀୟ ଚିକିତ୍ସା ସଂଘ ଦ୍ୱାରା ଧର୍ମଘଟ ଡାକରା ଯୋଗୁଁ ସେମାନେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି ବିଭିନ୍ନ ସରକାରୀ ଓ ବେସରକାରୀ ହସ୍କିଟାଲ୍ର ଡାକ୍ତରମାନେ ଓପିଡି ଓ ଅନ୍ୟାନ୍ୟ ସାଧାରଣ ସ୍ୱାସ୍ଥ୍ୟସେବାକୁ ବର୍ଜନ କରିଛନ୍ତି

ସଂଘର୍ଷରେ ଜଣେ ଅଜ୍ଞାତ ସନ୍ତାସବାଦୀର ମୃତ୍ୟୁ ଘଟିଛି ଆଉ ତିନି କ୍କଣ ସେନାବାହିନୀ ଅଫିସର୍ ଆହତ ହୋଇଥିବାର ଜଣାପଡ଼ିଛି ଆହତ ଅଫିସରମାନଙ୍କୁ ଆର୍ମୀ ହସ୍କିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା ସେଠାରେ ସନ୍ତାସବାଦ ବିରୋଧୀ ଅଭିଯାନ ଜାରି ରହିଛି ବିହାର୍ ଏନ୍ସେଫାଲାଇଟିସ୍ ବିହାରରେ ମସ୍ତିଷ୍କ ଜ୍ୱରରେ ଆକ୍ରାନ୍ତ ପିଲାମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକୁର ହର୍ଷ ବର୍ଦ୍ଧନ ମୁକାଫରପ୍ରର ପରିସ୍ଥିତିକ୍ ସମୀକ୍ଷା କରିବା ପରେ ଏହି ଆଇସିୟୁ ସ୍ଥାପନ କରିବା ଓ ଅନ୍ୟାନ୍ୟ ପଦକ୍ଷେପ ନେବାକୃ ନିର୍ଦ୍ଦେଶ ଦେଇଥିଲେ ମୁଜାଫରପୁରର ରୋଗ ବ୍ୟାପିଥିବା ଚାରୋଟି ବ୍ଲକ୍ରେ ଡାକ୍ତରମାନଙ୍କର ଏକ ଦଳ ଅହରହ ତଦାରଖ କର୍ତ୍ତନ୍ତି ପଡ଼ୋଶୀ ପୂର୍ବ ଚମ୍ପାରନ୍ କିଲ୍ଲା ପ୍ରଶାସନ ମସ୍ତିଷ୍କ କ୍ୱରରେ ଆକ୍ରାନ୍ତ ପିଲାମାନଙ୍କ ଚିକିତ୍ସାରେ ସହାୟତା କରିବାପାଇଁ ଏକ କଷ୍ଟ୍ରୋଲ୍ରୁମ୍ ସ୍ଥାପନ କରିଛନ୍ତି

ଆଳି ସକାଳୁ ଆଉ ତିନି ଜଣ ପିଲାଙ୍କର ମୃତ୍ୟୁ ଘଟିଥିବାର ଜଣାପଡ଼ିଛି

ସାଇକ୍ଲୋନ୍ ବାୟୁ ଗୁଜରାତରେ ବାୟୁ ପ୍ରର୍ଷିବାତ୍ୟା କଛ ଅଞ୍ଚଳରେ ମାଡ଼ ହେବାର ସମ୍ଭାବନା ଥିବା ବେଳେ ଏହାର ପ୍ରଭାବରେ କଛ ପଟନ୍ ବନସକଶ୍ଚା ଓ ସାବରକଶ୍ଚା ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି ସମଗ୍ର ଜିଲ୍ଲାରେ ଆଜି ସକାଳୁ ବର୍ଷା ହେଉଛି ଓ କୋର୍ରେ ପବନ ବହୁଛି

ପାର୍ଟି ନେତା କେଳାଶ ବିଜୟବର୍ଗିୟା ଓ ମୁକୁଳ ରୟଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟ କାର୍ଯ୍ୟାଳୟଠାରେ ସେମାନେ ବିଜେପିରେ ଯୋଗ ଦେଇଛନ୍ତି

କୌଣସି ଗୋଟିଏ ଦିନରେ ଏତେ ସଂଖ୍ୟାରେ ଲୋକମାନେ ବୈଷ୍ଣୋଦେବୀଙ୍କର ଦର୍ଶନ କରିବା ଚଳିତ ବର୍ଷର ପ୍ରଥମ ଘଟଣା ମାତା ବୈଷୋଦେବୀ ପୀଠ ବୋର୍ଡ୍ର ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ଅରବିନ୍ଦ କରୱାନୀ କହିଛନ୍ତି ଦେଶରେ ଶିକ୍ଷାନୁଷାନଗୁଡ଼ିକରେ ଗ୍ରୀଷ୍ମ ଛୁଟି ଯୋଗୁଁ ବୈଷ୍ଣୋଦେବୀ ମନ୍ଦିରରେ ତୀର୍ଥଯାତ୍ରୀମାନଙ୍କର ଏଭଳି ଭିଡ଼ ଦେଖିବାକୁ ମିଳିଛି